ସମଗ୍ର ଦେଶରେ ପ୍ରଚଣ୍ଡ ଗ୍ରୀଷ୍କପ୍ରବାହ କାରି ରହିଛି

ଏମଇଏ ପାକ୍ ଇସ୍ଲାମ୍ବାଦସ୍ଥିତ ଭାରତୀୟ ଦୂତାବାସରେ ଗତକାଲି ଏକ ଇଫତାର ଭୋଜି ଚାଲିଥିବାବେଳେ ପାକିସ୍ତାନର ସୁରକ୍ଷାବଳ ପାକିସ୍ତାନୀ ଅତିଥିମାନଙ୍କୁ ଉସୁକାଇବା ଘଟଣାକୁ ନେଇ ଭାରତ ପାକିସ୍ତାନ ନିକଟରେ ଦୂଢ ପ୍ରତିବାଦ କରିଛି ଏହି ଘଟଣାର ତୁରନ୍ତ ତଦନ୍ତ ପାଇଁ ନୂଆଦିଲ୍ଲୀ ଇସ୍ଲାମବାଦକୁ ଅନୁରୋଧ କରିଛି କୌଣସି ଭୟ ଓ ନିର୍ଯାତନା ବିନା ଭାରତୀୟ ଦୂତାବାସରେ କାର୍ଯ୍ୟରତ କ୍ରଟନୀତିଜ୍ଞ ଓ ଅଧିକାରୀମାନେ ଯେପରି କାର୍ଯ୍ୟ କରିପାରିବେ ତାହା ସୁନିଣ୍ଚିତ କରିବା ପାଇଁ ନ୍ତ୍ରଆଦିଲ୍ଲୀ ଇସ୍ଲାମବାଦକୁ କହିଛି ରାଜନାଥ ସିଆଚେନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ସିଆଚେନ୍ ଗ୍ଲାସିଅର୍ ଗସ୍ତରେ ଯିବେ ଏବଂ ସେଠାକାର ସୁରକ୍ଷା ପରିସ୍ଥିତି ସମୀକ୍ଷା କରିବେ ସେନାମୁଖ୍ୟ ଜେନେରାଲ ବିପିନ୍ ରାଓ୍ୱତ୍ ମଧ୍ୟ ଶ୍ରୀ ସିଂଙ୍କ ସହ ଗସ୍ତରେ ଯିବେ ପ୍ରତିରକ୍ଷା ସୂତକୁ ଆଧାର କରି ଆମ ସମ୍ବାଦଦାତା କହିଛନ୍ତି ଯେ ଶ୍ରୀ ସିଂ ବିଶ୍ୱର ଉଚ୍ଚତମ ଯୁଦ୍ଧ କ୍ଷେତ୍ରରେ କାର୍ଯ୍ୟରତ ଯବାନ ଓ ଅଧିକାରୀଙ୍କ ସହ କଥାବାର୍ତ୍ତା କରିବା ସହ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିବେ

ଶ୍ରୀ ଶାହା କହିଛନ୍ତି ଶହୀଦ ପୋଲିସମାନଙ୍କ ଚରମ ତ୍ୟାଗ ଯୋଗୁଁ ଦେଶ ଆକି ସୁରକ୍ଷିତ ରହିଛି

କେନ୍ଦ୍ର ସ୍ୱରାଷ୍ଟ ସଚିବ ରାଜୀବ ଗୌବା ଓ ଗ୍ରଇନ୍ଦା ବିଭାଗର ନିର୍ଦ୍ଦେଶକ ରାଜୀବ କ୍ଜେନ ମଧ୍ୟ ଶ୍ରୀ ଶାହାଙ୍କ ସହିତ ଉପସ୍ଥିତ ଥିଲେ

ଜାମ୍ମ ଓ କାଶୁୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଏହି ତୀର୍ଥଯାତ୍ରା ପାଇଁ ଗତ ସପ୍ତାହରେ ଅନଲାଇନ ପଞ୍ଜୀକରଣର ଶ୍ରଭାରମ୍ଭ କରିଥିଲେ

ଏୟାରଚିଫ ଭିଜିଟ୍ ବାୟୁସେନା ମୁଖ୍ୟ ମାର୍ଶାଲ ବିରେନ୍ଦ୍ର ସିଂ ଧାନୱା ଆସନ୍ତାକାଲିଠାରୁ ଚାରିଦିନିଆ ସରକାରୀ ଗସ୍ତରେ ସ୍ୱିଡେନ ଯାତ୍ରା କରିବେ ଏହି ଗସ୍ତ ସମୟରେ ସେ ବିଭିନ୍ନ କ୍ଷୁଦ୍ର ଅଭିଯାନ ପ୍ରସ୍ତୁତି ଓ ପ୍ରଶିକ୍ଷଣ ୟୁନିଟ୍ ଗୁଡିକୁ ବୁଲି ଦେଖିବା ସହ ସ୍ୱିଡେନ୍ ବିମାନବାହିନୀର ବରିଷ ଅଧିକାରୀଙ୍କ ସହ କଥାବାର୍ତ୍ତା କରିବେ ଏହି ଗସ୍ତ ଫଳରେ ଦୁଇ ବିମାନ ବାହିନୀ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ନ୍ତ୍ରଆପଥ ଉନ୍କକ୍ତ ହେବ ଏହା ପରସ୍କର ମଧ୍ୟରେ ସମ୍ପର୍କକୁ ସୁଦୃତ କରିବା ସହ ଦୁଇ ବିମାନ ବାହିନୀ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ଓ ଫଳପ୍ରଦ ଆଦାନପ୍ରଦାନ ସାମର୍ଥ୍ୟ ବୃଦ୍ଧି କରିବ

ରାଜ୍ୟପାଳ ଲାଲଜୀ ଟଶ୍ଚନ୍ ଆଜି ପାଟନା ସ୍ଥିତ ରାଜଭବନଠାରେ ନ୍ନତନମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ଯେଉଁ ବିଧାୟକମାନେ ମନ୍ତ୍ରୀପଦ ପାଇଛନ୍ତି ସେମାନେ ହେଲେ ଅଶୋକ ଚୌଧୁରୀ ନିରଜ କୁମାର ସଞ୍ଜୟ ଝା ଶ୍ୟାମ ରଜାକ୍ ବିମାଭାରତୀ ରାମ ସେୱକ ସିଂ ନରେନ୍ଦ୍ର ନାରାୟଣ ୟାଦବ ଓ ଲକ୍ଟମେଶ୍ୱର ରାୟ ଏହି ସମସ୍ତ ମନ୍ତ୍ରୀ କେଡିୟୁର ବୋଲି ଜଣାପଡିଛି ବାଚସ୍କତି ବିଜୟ କୁମାର ଚୌଧୁରୀ ଓ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଧେ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ

ହିଟ୍ଓ୍ୱେଭ ଦେଶର ଅଧିକାଂଶ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍କ ପ୍ରବାହ ଜାରି ରହିଛି ପାଣିପାଗ ବିଭାଗ କହିଛି' ଗ୍ରୀଷ୍କ ପ୍ରବାହ ଆହୁରି କିଛିଦିନ ଜାରି ରହିବ

ମହାରାଷ୍ଟ୍ରର ବିଦର୍ଭ ଓ ମରାଠାୱାଡାର କେତେକ ଅଂଶରେ ପ୍ରଚଣ୍ଡ ଗ୍ରୀଷ୍କପ୍ରବାହ ଅନୁଭ୍ରତ ହେଉଛି ଦିଲ୍ଲୀରେ ଆଜି ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାବେଳେ ଦିଲ୍ଲୀବାସୀ ପ୍ରଚଣ୍ଡ ଗରମର୍ତ୍ତ ଆଶ୍ୱସ୍ତ ହେବାର ଆଶା କରାଯାଉଛି

ବନ ବିଭାଗ ଜିଲ୍ଲାପ୍ରଶାସନ ଏବଂ ଏସଡିଆରଏଫର ସହାୟତାରେ ନିଆଁକୁ ଆୟଭ କରିବା ପାଇଁ ଚେଷ୍ଟା ଜାରି ରଖିଛି

ଆଇଏଟିଏ ଇଣ୍ଡିଆ ଆର୍ନ୍ତଜାତୀୟ ବିମାନ ପରିବହନ ସଂଘ ଆଇଏଟିଏ କହିଛି ସବୁ ଶ୍ରେଣୀରେ ଲୋକେ ବିମାନ ଯାତ୍ରାରେ ସାମିଲ ହେବାକୁ ଥିବାବେଳେ ଆସନ୍ତା ଦୂଇ ଦଶନ୍ଧି ମଧ୍ୟରେ ବିଶ୍ୱର ବିମାନଯାତ୍ରୀଙ୍କ ସଂଖ୍ୟାର ଅର୍ଦ୍ଧାଧକ ଭାଗ ଭାରତ ଓ ଚୀନର ରହିବ

ଆଇଏଟିଏର ବଜାରରେ ମହାନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଆଲେକଜାଣ୍ଡାର ଡି' ଜୁନିୟାକ ସଂଘର ବାର୍ଷିକ ସାଧାରଣ ବୈଠକରେ ଉଦ୍ବୋଧନ ଦେଇ କହିଛନ୍ତି ବିକାଶଶୀଳ ବଜାର ଅତିରିକ୍ତ ଯାତ୍ରୀ ଚାହିଦାକୁ ପ୍ରରଣ କରିପାରିବ ବୋଲି ଆଶା କରାଯାଉଛି

ପୂର୍ବ ଦୁଇ ଆର୍ଥକବର୍ଷରେ ଓଏନଜିସି ସବୁଠାରୁ ଅଧିକ ଲାଭକାରୀ ସରକାରୀ ଉଦ୍ୟୋଗର ମାନ୍ୟତା ହରାଇଥିବାବେଳେ ଏହି ମାନ୍ୟତା ଆଇଓସି କୁ ଯାଇଥିଲା

ଯଦିଓ ବେଇଜିଂ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧନା ଚାହୁଁଛି ତେବେ ଏହାର ନୀତିରେ କୌଣସି ପ୍ରକାର ସାଲିସ୍ କରାଯାଇ ପାରିବ ନାର୍ହି ବୋଲି ଚୀନ ପୁଣି ଥରେ କହିଛି